ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ଟିକାର ମୂଲ୍ୟ ନିର୍ଦ୍ଧାରଣ କରାଯିବ

ତେବେ ଯେଉଁ ଚାଷୀମାନଙ୍କର ଟୋକନ ଅବଧ ସରିଯାଇଛି ସେମାନଙ୍କ ଆଉ ଏହା ମିଳିବନାହି ବୋଲି ମନ୍ତୀ ସ୍ୱଷ୍ କରିଛନ୍ତି

ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର ମୟରଭଞ୍ଚ ଗଞ୍ଚାମ ଗଜପତି କେନ୍ଦୁଝର ଏବଂ ନୃଆପଡା

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି ଲୋକମାନଙ୍କୁ ସେମାନଙ୍କର ମତାମତ ଜଶାଇବାକୁ ନିବେଦନ କରିଛନ୍ତି

କରୋନା ଓଡ଼ିଶା ରାଜ୍ୟରେ ଗତ କିଛିଦିନ ହେବ କରୋନା ସଂକ୍ରମଶ ହ୍ରାସ ପାଇବାରେ ଲାଗିଛି

ବିଭିନ୍ନ ଛକରେ ପୁଲିସ୍ ଦ୍ୱାରା ମାସ୍କ ପିକ୍ଷି ନ ଥିବା ଲୋକଙ୍କୁ ଧରପଗଡ଼ କରାଯାଇ ଜରିମାନା ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି